ନବଭାରତ ଗଠନରେ ଏହା ମୁଖ୍ୟଭୂମିକା ଗହଣ କରିବ ବୋଲି ସେ କହିଚ୍ଛନ୍ତି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

ନୂଆ ସଂସଦ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ସେ କହିଛନ୍ତି ଏହି ନୂଆ ଅଟ୍ଟାଳିକା ଏକବିଂଶ ଶତାବ୍ଦୀର ଆଶା ଓ ଆକାଂକ୍ଷାଗୁଡ଼ିକର ପୂରଣ କରିବ ଏକ ନବଭାରତ ଗଠନରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ଏହି ଭିଭିପ୍ରସ୍ତର ସ୍ଥାପନ ଉତ୍ସବ ଭାରତର ଗଣତନ୍ତ୍ର ଇତିହାସରେ ଏକ ଐତିହାସିକ କ୍ଷଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ନୂଆ ସଂସଦ ଭବନ ଆମର ସାଂସଦମାନଙ୍କୁ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ଦେବା ସହ ସେମାନଙ୍କର କାର୍ଯ୍ୟଶୈଳୀରେ ଉନୁତି ଆଶିପାରିବ

ସଂସଦ ମଧ୍ୟରେ ବିଭିନ୍ନ ମତାମତ ଉପରେ ଆଲୋଚନା ମାଧ୍ୟମରେ ଗଣତନ୍ତ୍ର ଅଧିକ ସୁଦୃଢ଼ ହୋଇଛି ସେ କହିଛନ୍ତି ନୀତି ଓ ରାଜନୀତି ଅଲଗା ହୋଇପାରେ କିନ୍ତୁ ସବୁଗୁଡ଼ିକ ଲୋକମାନଙ୍କ ସେବାପାଇଁ ଉଦ୍ଦିଷ୍ଟ ଓ ଏ କ୍ଷେତ୍ରରେ କୌଣସି ମତପାର୍ଥକ୍ୟ ସୃଷ୍ଟି ହେବା ଉଚିତ୍ ନୁହେଁ ପାର୍ଲାମେଙ୍କକୁ ଆସୁଥିବା ସମସ୍ତ ସାଂସଦ ଦେଶ ଓ ସମ୍ଭିଧାନ ସମ୍ମୁଖରେ ସମ୍ପୂର୍ଣ୍ଣ ଉତ୍ତରଦାୟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଗଣତନ୍ତ୍ର ଭାରତ ସହ ଅଙ୍ଗାଙ୍ଗୀଭାବେ କଡ଼ିତ ଦେଶର ଜନସାଧାରଣଙ୍କ ଜୀବନଶୈଳୀରେ ଏହାର ପ୍ରତିଫଳନ ଦେଖିବାକୁ ମିଳେ ଭାରତରେ ଗଣତାନ୍ତିକ ବ୍ୟବସ୍ଥା ଦୀର୍ଘ ସମୟରୁ ରହିଆସିଛି ଓ ଭାରତୀୟମାନଙ୍କର ଯୁଗଯୁଗରୁ ଗଣତନ୍ତ୍ର ଉପରେ ଅଭିଜ୍ଞତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କର ଉଦ୍ବୋଧନ ଦେଇ କହିଛନ୍ତି ଭାରତୀୟ ସଂସଦୀୟ ଗଣତନ୍ତରେ ଏହା ଏକ ଐତିହାସିକ ଦିବସ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

ଆଗାମୀ ବର୍ଷଗୁଡ଼ିକରେ ସାୟିଧାନିକ କାର୍ଯ୍ୟ ସମ୍ପାଦନାରେ ନୃଆ ସଂସଦ ଭବନ ସହାୟକ ହେବ ବୋଲି ଶ୍ରୀ ବିର୍ଲା ଆଶା ପ୍ରକଟ କରିଛନ୍ତି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

ନୂଆଦିଲ୍ଲୀରେ ଗତକାଲି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ସରକାର କୃଷକମାନଙ୍କ ମଣ୍ଡି କବଳର୍ ରକ୍ଷା କରିବା ପାଇଁ ଚାହାନ୍ତି ଯାହାଫଳରେ ସେମାନେ ସେମାନଙ୍କର ଉତ୍ପାଦିତ ପଦାର୍ଥଗ୍ରଡ଼ିକୁ ମଣ୍ଡି ବାହାରେ ଯେକୌଣସି ମୂଲ୍ୟରେ ଯେକୌଣସି ସଂସ୍ଥାକୁ ବିକ୍ରୟ କରିପାରିବେ ସେ କହିଛନ୍ତି କୃଷି ଆଇନ୍ଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସରକାର କୃଷକମାନଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି ସେ କହିଛନ୍ତି ସରକାର କୁଷକମାନଙ୍କ ସହିତ ଏହି ପ୍ରସଙ୍ଗରେ ଖୋଲା ମନ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ସେ କହିଛନ୍ତି କୂଷି ଆଇନ ପ୍ରସଙ୍ଗରେ କୃଷକ ଓ କୃଷକ ସଂଗଠନଗୁଡିକ ଠାର ବିଭିନ୍ନ ପ୍ରସ୍ତାବ ପାଇଁ ସରକାର ଅପେକ୍ଷା କରିଥିଲେ ତେବେ ସେମାନେ କେବଳ ଏହି ଆଇନକୁ ରଦ୍ଦ କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ପର୍ଯ୍ୟାୟ ଆଲୋଚନାରେ କୃଷି ପ୍ରସଙ୍ଗ ଯେହେତୁ ରାଜ୍ୟ ଅଧୀନ ଏହା ଉପରେ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିପାରିବେ ନାହିଁ ବୋଲି କୂଷକମାନେ ଭୁଲ ମତପୋଷଣ କରୁଛନ୍ତି ତେବେ ଏହାର ସ୍ୱଷ୍ଟୀକରଣରେ ସରକାର କହିଛନ୍ତି କୃଷି ଉତ୍ପାଦ ଓ ଏହାର ବିପଶନ ସମ୍ପର୍କିତ ଆଇନ ପ୍ରଣୟନ କେନ୍ଦ୍ର ସରକାର କରିପାରିବେ ଏବଂ ଏହି ଆଇନରେ ଏପିଏମସି ଓ ଏମଏସପି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇନାହିଁ ସେ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଶିଳ୍ପସଂସ୍ଥାଗୁଡିକ ଦ୍ୱାରା ସେମାନଙ୍କର ଜମି ଅଧିଗ୍ରହଣ ହେବ ନାହିଁ ପୂର୍ବରୁ ଗୁକୁରାଟ ମହାରାଷ୍ଟ୍ର ହରିୟାଣା ପଞ୍ଜାବ ଓ କର୍ଷ୍ଣାଟକରେ କଷ୍ଟ୍ରାକ୍ ଫାର୍ମିଂ ବ୍ୟବସ୍ଥା ବହୁ ବର୍ଷ ହେଲା ଚାଲି ଆସିଥିଲେ ମଧ୍ୟ ସେଥିରେ କୌଣସି ପ୍ରକାର ଅସୁବିଧା ଚାଷୀମାନେ ଭୋଗୀନାହାନ୍ତି ଏହି ଆଇନରେ ଚାଷୀମାନଙ୍କର ଉତ୍ପାଦ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପସଂସ୍ଥା ମଧ୍ୟରେ ବୁଝାମଣାର ବ୍ୟବସ୍ଥା କରାଯାଇଛି ଏଥିରେ ଜମି ହସ୍ତାନ୍ତର ଭଳି କୌଣସି ବ୍ୟବସ୍ଥା ନାହିଁ ଏହି ଅବସରରେ ବାଣିଜ୍ୟ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ ଗଣମାଧ୍ୟମକୁ କହିଛନ୍ତି ଯେ ଦେଶରେ ଥିବା ମଣ୍ଡି ବ୍ୟବସ୍ଥା ପୂର୍ବଭଲି ବଳବତ୍ତର ରହିବ ଏ ସମ୍ପର୍କୀତ ପ୍ରଚାର କରାଯାଉଥିବା ସମସ୍ତ ଅବୁଝାମଣା ଓ ଗୁଜବକୁ ପରିହାର କରିବା ଉଚିତ ବୋଲି ସେ କହିଥିଲେ

କୋଭିଡ ନାଇଷ୍ଟିନ ମହାମାରୀ ସମୟରେ ଅର୍ଥନୀତି ପରିଚାଳନା ଏହି ସମୟରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଭାରତୀୟ ଅର୍ଥନୀତି ଅଗ୍ରଗତି ସମ୍ପର୍କରେ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି

ଏହି ଭର୍ଚୁଆଲ ଏକ୍ଟପୋ ଦ୍ୱାରା ପ୍ରଦର୍ଶକମାନେ ସେମାନଙ୍କର ସାମଗ୍ରୀ ସାରା ବିଶ୍ୱରେ ପ୍ରଦର୍ଶିତ କରିବାର ସୁଯୋଗ ପାଇବେ

ଚଳିତବର୍ଷ ଏହି ଉତ୍ସବକୁ ଭର୍ଚୁଆଲ ମାଧ୍ୟମରେ ପାଳନ କରାଯିବ ଏହି ଉତ୍ସବରେ ଦେଶ ବିଦେଶରେ କବି ଓ କଳାକାର ମାନେ ଯୋଗଦେବେ

ନମୁନା ପରୀକ୍ଷାରେ ମଧ୍ୟ ଭାରତ ଅଭ୍ରତପୂର୍ବ ସଫଳତା ହାସଲ କରିଛି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

ହୁ ଫିଟ୍ନେସ କା ଡୋଜ କରୋନା ମହାମାରୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ସ୍ୱାସ୍ଥ୍ୟମନ୍ତ 'ଫିଟନେସ୍କା ଡୋକ ଆଧାଘଣ୍ଟା ରୋଜ' ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା ଲାଭ କରିଛି ଟୁଇଟ୍ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଶାରୀରିକ କାର୍ଯ୍ୟକଳାପ ବୁଦ୍ଧି କରାଯାଇ ସୁସ୍ଥ ରହିବା ପ୍ରୟାସ କ୍ଷେତ୍ରରେ ଭାରତର ଏହି ପ୍ରୟସା ପ୍ରଶଂସନୀୟ ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଅଭିଯାନକୁ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡାମନ୍ତୀ କିରନ୍ ରିଜିଜ୍ ଉଦ୍ଘାଟନ କରିଥିଲେ ଏହି ଅଭିଯାନକୁ ଭାରତରେ କ୍ରୀଡା ଚଳଚ୍ଚିତ୍ର ଲେଖକ ଡାକ୍ତର ଓ ଅନ୍ୟାନ୍ୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ସମର୍ଥନ କରୁଛନ୍ତି